ଏଥିସହ ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ଅଂଚଳ ବୁଲି ପରିସ୍ଚିତିର ଅନୁଧ୍ଯାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଆଜି ସକାଳେ ଶ୍ରୀ ସୁବ୍ରମଣ୍ୟମ୍ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ

ଦର ତାଲିକାରେ ବିଭିନ୍ଦ ସାମଗ୍ରୀର ଅତ୍ୟଧିକ ମିଲ୍ୟ ଦର୍ଶାଯାଇଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି

ଭଦ୍ରକ ଧାମନଗର ସମେତ ଜିଲ୍ଲାର ବିଭିନ୍ନ ସାହିବସ୍ତିରେ ଶାନ୍ତିଶୃଙ୍ଖଳାର ସହ ମହରମ ପାଳିତ ହେଉଛି